ତେଲଙ୍ଗାନାରେ ଟିଆର୍ଏସ୍ ଓ ମିକୋରାମରେ ମିକୋ ଜାତୀୟ ସାମ୍ପୁଖ୍ୟ ବହୁମତ ଆଡ଼କୁ ଅଗ୍ରସର ହେଉଥିଲାବେଳେ ଛତିଶଗଡ଼ରେ କଂଗ୍ରେସ ଆଗରେ ଅଛି ଓ ମଧ୍ୟପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି

ଗଣତି ମଧ୍ୟପ୍ରଦେଶ ଛତିଶଗଡ଼ ରାଜସ୍ଥାନ ତେଲଙ୍ଗାନା ଓ ମିକ୍କୋରାମ ବିଧାନସଭା ପାଇଁ ହୋଇଥିବା ନିର୍ବାଚନର ଭୋଟ୍ ଗଣତି ଚାଲିଛି ଗଣତିର ସର୍ବଶେଷ ଧାରା ଅନୁସାରେ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ କଂଗ୍ରେସ ଆଗରେ ରହିଥିଲାବେଳେ ତେଲଙ୍ଗାନାରେ ଶାସକ ଟିଆର୍ଏସ୍ ସର୍ବାଗ୍ରେ ରହିଛି ମଧ୍ୟପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ ତୀବ୍ର ମୁକାବିଲା ଚାଲିଛି ମିକ୍କୋରାମରେ ମିକ୍କୋ କାତୀୟ ସାମ୍ମୁଖ୍ୟ ପ୍ରଥମ ସ୍ଥାନରେ ରହିଛି

ସନ୍ଧ୍ୟା ସୁଦ୍ଧା ଚୂଡ଼ାନ୍ତ ଫଳାଫଳ ଜଣାପଡ଼ିବ

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଗୁଆ ଥିବାବେଳେ ତାଙ୍କ ମନ୍ତ୍ରିମଣ୍ଡଳର କେତେକ ପ୍ରମୁଖ ସଦସ୍ୟ ପଛରେ ଅଛନ୍ତି

ଅପରପକ୍ଷରେ ରାଜ୍ୟ ମନ୍ତ୍ରିମଣ୍ଡଳର ଅଧିକାଂଶ ସଦସ୍ୟ ପଚ୍ଚରେ ପଡ଼ିଛନ୍ତି କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ପ୍ରଦେଶ କଂଗ୍ରେସ ମୁଖ୍ୟ ସଚିନ ପାଇଲଟ୍ ପ୍ରମୁଖ ନିଜ ନିଜ ଆସନରେ ଆଗୁଆ ରହିଛନ୍ତି ଛତିଶଗଡ଼ରେ କ୍ରମାଗତ ଚତୁର୍ଥ ଥର ପାଇଁ କ୍ଷମତାକୁ ଆସିବାକୁ ଆଶା ରଖିଥିବା ବିଜେପିର ରମଣ ସିଂ ସରକାର ଏକ ବଡ଼ଧରଣ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି

ତେବେ ରମଣସିଂ ତାଙ୍କ ଆସନରେ ଆଗୁଆ ରହିଥିବା ବେଳେ ରାଜ୍ୟର ଆଦିବାସୀ ବହୁଳ ବସ୍ତର ଓ ଦକ୍ଷିଣ ଛତିଶଗଡ଼ରେ ବିଜେପି ପ୍ରାର୍ଥୀମାନଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି

ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମିଜୋରାମରେ କଂଗ୍ରେସ କ୍ଷମତାଚ୍ୟୁତ ହେବାର ସୂଚନା ମିଳୁଛି

ଏହି ରାଜ୍ୟରେ ବିଜେପି ପ୍ରାର୍ଥୀ ମାତ୍ର ଗୋଟିଏ ଆସନରେ ଆଗୁଆ ରହିଛନ୍ତି ଭୋଟ୍ ଗଣତିର ଧାରା ଏକ୍ଜିଟ୍ ପୋଲ୍ ଅନୁରୂପୀ ହୋଇନଥିଲେ ମଧ୍ୟ କେତେକ କ୍ଷେତ୍ରରେ ପ୍ରତ୍ୟାଶିତ ହୋଇଛି ରାଜସ୍ଥାନ ତେଲଙ୍ଗାନାରେ ଫଳାଫଳ ଅନୁମାନ ମୁତାବକ ହେବାକୁ ଯାଉଛି ତେବେ ମଧ୍ୟପ୍ରଦେଶରେ ପ୍ରତିଦ୍ୱନ୍ଦିତା ଅନୁମାନ ମୁତାବକ ତୀବ୍ର ହୋଇଥିବା ବେଳେ ଛତିଶଗଡ଼ରେ ସର୍ଭେକ୍ଷଣ ରିପୋର୍ଟ ଭୁଲ୍ ପ୍ରମାଶିତ ହୋଇଛି ରାଜନାଥ ରିଆକ୍ସନ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଭୋଟ୍ ଗଣତିର ଧାରା ଏପର୍ଯ୍ୟନ୍ତ ସ୍ୱଷ୍ଟ ଚିତ୍ର ଦେଉନାହିଁ କଂଗ୍ରେସ ନେତୃତ୍ୱରେ ତେଲଙ୍ଗାନାରେ ଯେଉଁ ମହାମେଣ୍ଟ ହୋଇଥିଲା ତାହା ବିଫଳ ହୋଇଛି ଦଳର ଯେଉଁ ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି ସେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ୍ କହିଛନ୍ତି ତାଙ୍କ ଦଳ ରାଜସ୍ଥାନରେ ପୂର୍ଣ୍ଣ ବହୁମତ ହାସଲ କରିବା ଦିଗରେ ଅଗ୍ରସର ହେଉଛି ଏବଂ ତାଙ୍କ ଦଳ ସରକାର ଗଠନ ନେଇ ସେ ଆଶାବାଦୀ ବିଜେପି ବିରୋଧୀ ସବୁ ସମଭାବାପନ୍ନ ରାଜନୈତିକ ଦଳ କଂଗ୍ରେସକୁ ସମର୍ଥନ କରିବାକୁ ସେ ନିବେଦନ କରିଛନ୍ତି ଶିବସେନା ସାଂସଦ ସଂଜୟ ରାଉତ କହିଛନ୍ତି ଯେ ଏହି ନିର୍ବାଚନର ଫଳାଫଳକୁ ସେ କଂଗ୍ରେସର ବିଜୟ ବୋଲି କହିବେ ନାହିଁ ବର୍ଚ୍ଚ ଏହା କନତାଙ୍କ ରୋଷର ପରିପ୍ରକାଶ ଏ କ୍ଷେତ୍ରରେ ଆତ୍ମସମୀକ୍ଷା ଲୋଡ଼ା ବୋଲି ସେ କହିଛନ୍ତି

ପାର୍ଲାମେଣ୍ଟ ବାହାରେ ସାମ୍ଘାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ମୋଦି କହିଛନ୍ତି ଉଭୟ ସଭାଗୃହରେ ସବୁ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ଶୀତକାଳୀନ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଶ୍ରୀ ମୋଦି ସବୁ ରାଜନୈତିକ ଦଳର ସମର୍ଥନ ଲୋଡ଼ିଛନ୍ତି ସମସ୍ତଙ୍କ ଅଂଶଗ୍ରହଣ ଜରିଆରେ ଲୋକମାନଙ୍କ ସମସ୍ୟା ଉପରେ ଆଲୋଚନା ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଚ୍ଚନ୍ତି ଏଲ୍ଏସ୍ ଆଡ୍ଜର୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ପୂର୍ବତନ ବାଚସ୍କତି ସ୍ୱର୍ଗତ ସୋମନାଥ ଚାଟାର୍ଜୀ ପୂର୍ବତନ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ଓ ଅନ୍ୟ ଉପସ୍ଥିତ ସଦସ୍ୟମାନଙ୍କ ବିୟୋଗରେ ଶୋକବ୍ୟକ୍ତ କରାଯାଇ ପାର୍ଲାମେଷ୍ଟର ଉଭୟ ସଭାଗୃହକୁ ଆଜି ମୁଲ୍ତବୀ ରଖାଯାଇଛି

ପ୍ରେଜ୍ ମିଆଁମାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ମିଆଁମାର ରାଷ୍ଟ୍ରପତି ୟୁ ଓ୍ବି ମିଣ୍ଟ୍କ ସହ ନାପିତରେ ପ୍ରତିନିଧିସ୍ତରୀୟ କଥାବାର୍ତ୍ତା କରିବେ

ଶ୍ରୀ କୋବିନ୍ଦଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଦିଆଯିବା ପରେ ଏହି ପ୍ରତିନିଧିସ୍ତରୀୟ କଥାବାର୍ତ୍ତା ହେବ ଏବଂ ପରେ ସେ ଜାତୀୟ ଉପଦେଷ୍ଟା ଅଙ୍ଗ୍ ସାଂ ସୁଚୀଙ୍କ ସହ କଥାବାର୍ତ୍ତା କରିବେ ଉଭୟଙ୍କ ମଧ୍ୟରେ ସଂଯୋଗ ସ୍ଥାପନ ପୁଞ୍ଜି ନିବେଶ ଜନସଂପର୍କ ଓ କୃଷି ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ରାଷ୍ଟ୍ରପତିଙ୍କ ଏହି ଗସ୍ତ କାଳରେ ଦୁଇଦେଶ ମଧ୍ୟରେ ଅନେକ ରାଜିନାମା ସ୍ପାକ୍ଷରିତ ହେବ ଏବଂ ଏକ ମିଳିତ ଘୋଷଣାନାମା ଗୃହୀତ ହେବ

ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ମୁଖ୍ୟ ଉପେନ୍ଦ୍ର କୁଶୱାହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ତାଙ୍କର ଇସ୍ତଫାପତ୍ର ପଠାଇଥିଲେ ଏବଂ ବିଜେପି ନେତୃତ୍ୱରେ ଏନ୍ଡିଏ ମେଣ୍ଟରୁ ଓହରି ଯାଇଥିଲେ

ମୁଦ୍ରଣ ଓ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମକୁ ଜାରି ନିର୍ଦ୍ଦେଶନାମାରେ ଏହା କୁହାଯାଇଛି ଏହି ନିର୍ଦ୍ଦେଶନାମାରେ ଏକଥା ମଧ୍ୟ କୁହାଯାଇଛି ବଳାକାର ଓ ଯୌନ ଉତ୍ପୀଡ଼ନ ତଥା ନାବାଳିକାମାନେ ସଂଶ୍ଳିଷ୍ଟ ଏଭଳି ଘଟଣା ବିଷୟରେ ଏତଲା ରୁଜୁ କରାଯାଇଥିଲେ ମଧ୍ୟ ପୁଲିସ୍ ତା'ର ଓ୍ବେବ୍ସାଇଟ୍ରେ ସେମାନଙ୍କ ନାମ ପ୍ରକାଶ କରିପାରିବ ନାହିଁ ବଳାତ୍କାର ପୀଡ଼ିତାମାନଙ୍କୁ ଅସ୍କୃଶ୍ୟଭାବେ ବ୍ୟବହାର କରାଯାଉଥିବା ବିଷୟ ପ୍ରତି ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି ଏମ୍ଇଏ ମାଲ୍ୟା ଭାରତ କହିଛି ବିଜୟ ମାଲ୍ୟାଙ୍କୁ ଶୀଘ୍ର ଭାରତ ଆଶିବା ଏବଂ ବ୍ରିଟେନ୍ ଅଦାଲତର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ବ୍ରିଟେନ୍ ସରକାରଙ୍କ ସହ କାମ ଜାରି ରଖିବ ଓ୍ପେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟରେ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ରାୟ ଉପରେ ସାମ୍ବାଦିକମାନଙ୍କ ପ୍ରଶ୍ୱର ଉତ୍ତର ଦେବାକୁ ଯାଇ ବୈଦେଶିକ ମୁଖପାତ୍ର ରବିଶ କୁମାର ସନ୍ତୋଷ ପ୍ରକାଶ କରି କହିଛନ୍ତି ପ୍ରକୃତ ନ୍ୟାୟ ପ୍ରଦାନ କରାଯାଇଛି ବ୍ରିଟେନ୍ ସରକାରଙ୍କର ଏ ଦିଗରେ ସହାୟତା ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି

ହକି ଭୁବନେଶ୍ୱରରେ ଚାଲିଥିବା ପୁରୁଷ ହକି ବିଶ୍ୱକପ୍ରେ ଆଜି ଦୁଇଟି କ୍ରସ୍ ଓଭର ମ୍ୟାଚ୍ ଖେଳାଯିବ

ଆଜିର ବିଜୟୀ ଦଳ କ୍ୱାର୍ଟର ଫାଇନାଲ୍ ଖେଳିବାକୁ ଯୋଗ୍ୟତା ହାସଲ କରିବେ ଗତକାଲିର ମ୍ୟାଚ୍ରେ ଇଲଣ୍ଡ ଓ ଫ୍ରାନ୍ସ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ ଲାଗି ସ୍ଥାନ ନିଶ୍ଚିତ କରିଛନ୍ତି